ସେ କହିଛନ୍ତି ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଆସାମ ଚୁକ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ଏନଡିଏ ସରକାର ବଦ୍ଦପରିକର

କିଷ୍ଣା ଗୋଦାବରୀ ମ୍ମହାଣ ନିକଟରେ ସ୍ଥାପିତ ଓଏନଜିସିର ବଶିଷ୍ଠ ଏବଂ ଏସ୍ ଓ୍ୱାନ୍ ବିକାଶ ପ୍ରକଳ୍ପର ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ କିଷ୍ଣା ପଟନ୍ମ୍ଠାରେ ଭାରତ ପେଟୋଲିୟମ କର୍ପୋରେସନ ଲିମିଟେଡ ବିପିସିଏଲ୍ ନ୍ତିଆ ଟର୍ମିନାଲର ଭିଭିପ୍ସ୍ତର ସ୍ଥାପନ କରିବେ ଏହିସବ୍ ପ୍ରକଳ୍ପ ଆନ୍ଧ୍ପ୍ରଦେଶ ଏବଂ ପଡୋଶୀ ରାଜ୍ୟଗୁଡିକର ଗ୍ୟାସଭିଭିକ ଶିଳ୍ପ ଗୁଡିକୁ ପ୍ରୋସାହନ ଯୋଗାଇଦେବ ତାମିଲନାଡୁର ତିରୁପୁରଠାରେ ପ୍ରଧାନମନ୍ତ୍ରୀ ଇଏସଆଇସି ହସ୍ପିଟାଲର ଭିଭିପ୍ରସ୍ତର ସ୍ଥାପନ କରିବେ

ତ୍ରିଚି ବିମାନବନ୍ଦରର ଏକ ନୃତନ ସମନ୍ତିତ ଅଟ୍ଟାଳିକା ତଥା ଚେନ୍ନାଇ ବିମାନ ବନ୍ଦରର ଆଧ୍ରନିକୀକରଣର ପ୍ରକଳ୍ପ ମଧ୍ୟ ସେ ଶିଳାନ୍ୟାସ କରିବେ

ଏହି ଅବସରରେ ଏନ୍ଦୋର କୋଷ୍ଟ୍ରାଲ ଟର୍ମିନାଲକୁ ମଧ୍ୟ ସେ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଶ୍ରୀ ମୋଦି ଚେନ୍ନାଇ ବନ୍ଦରଠାରୁ ଚେନ୍ନାଇ ପେଟ୍ରୋଲିୟମ କର୍ପୋରେସନର ମୋନାଲି ତୈଳ ବିଶୋଧନାଗାର ପର୍ଯ୍ୟନ୍ତ ଯାଇଥିବା ନୂଆ ଅଶୋଧିତ ତୈଳ ପାଇପ ଲାଇନକୁ ମଧ୍ୟ ଉଦ୍ଘାଟନ କରିବେ ବିସ୍ତୁତ ନିରାପତ୍ତା ଗୁଣବଉାଯୁକ୍ତ ଏହି ପାଇପଲାଇନ୍ ସୁରକ୍ଷିତ ଏବଂ ନିର୍ଭରଶୀଳ ଅଶୋଧିତ ତୈଳ ବିତରଣକୁ ସୁନିଶ୍ଚିତ କରିବା ସହିତ ତାମିଲନାଡୁ ଏବଂ ପଡୋଶୀ ରାଜ୍ୟଗୁଡିକ ଆବଶ୍ୟକତା ପୂରଣ କରିପାରିବ ଚେନ୍ନାଇ ମେଟ୍ରୋର ଗୋଟିଏ ସେକ୍କନର ଏଜି ଡିଏମଏସ ମେଟ୍ରୋ ଷ୍ଟେସନଠାରୁ ୱାସରମେନ ପେଟ୍ ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ ଚଳାଚଳ ବ୍ୟବସ୍ଥାର ମଧ୍ୟ ଶ୍ରୀ ମୋଦୀ ଉଦ୍ଘାଟନ କରିବେ ଶ୍ରୀ ମୋଦି କର୍ଣ୍ଣାଟକରେ ହୁବୁଲିସ୍ଥିତ ଧରଓ୍ୱାଦଠାରେ ଆଇଆଇଟି ଧରଓ୍ୱାଦ ଏବଂ ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ ଅଫ ଇନଫରମେଶନ ଟେକ୍ନୋଲୋଜିର ଶିଳାନ୍ୟାସ କରିବେ ଧରୱାଦରେ ସହର ଗ୍ୟାସ ବିତରଣ ପ୍ରକଳ୍ପକୁ ସେ ଜାତି ଉଦ୍ଦେଶ୍ୟ ରେ ଉତ୍ସର୍ଗ କରିବେ ନାଗରିକମାନଙ୍କୁ ସ୍ୱଚ୍ଛ ଇନ୍ଧନ ଉପଲବ୍ଧତାକୁ ବୃଦ୍ଧି କରିବା ଉପରେ କେନ୍ଦ୍ର ସରକାର ସହର ଗ୍ୟାସ ବିତରଣ ବ୍ୟବସ୍ଥାକୁ ସମଗ୍ର ଦେଶରେ ପହଞ୍ଚାଇବା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି

ପିଏମ୍ ନର୍ଥ ଇଷ୍ଟ ନାଗରକତା ସଂଶୋଧନ ବିଲ୍ ଆସାମ ଓ ଉଉର ପୂର୍ବାଞ୍ଚଳ ଲୋକମାନଙ୍କ ସ୍ୱାର୍ଥ ପ୍ରତି କୌଣସି ଆଞ୍ଚ ଆଣିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶ୍ୱସନା ଦେଇଛନ୍ତି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 ଉପଯୁକ୍ତ ତଦନ୍ତ କରାଯାଇ ଏଥିପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ସୁପାରିଶ କରାଯିବା ପରେ ନାଗରିକତ୍ୱ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଯେଉଁବ୍ୟକ୍ତିମାନେ ପଡୋଶୀ ଦେଶମାନଙ୍କରେ ସଂଖ୍ୟାଲଘୁଭାବେ ବାସ କର୍ତ୍ଛନ୍ତି ଓ ସେମାନଙ୍କ ଉପରେ ଅତ୍ୟାଚାର ହେବା ଯୋଗୁଁ ସେହି ଦେଶ ଛାଡି ଚାଲିଆସିବାକୁ ଚାହୁଁଛନ୍ତି ସେମାନଙ୍କୁ ଆଶ୍ରୟ ଦେବାକୁ ତାଙ୍କ ସରକାର ପ୍ରତିଶ୍ରତିବଦ୍ଧ

ସିବିଆଇ କୁମାର ଚିଟ୍ଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇ ଆଜି ମଧ୍ୟ କୋଲକାତା ପୁଲିସ କମିଶନର ରାଜୀବ କୁମାରଙ୍କୁ ମେଘାଲୟସ୍ଥିତ ସିଲଂଠାରେ ଥିବା ବିଭାଗୀୟ କାର୍ଯ୍ୟାଳୟରେ ପଚରାଉଚରା କରିବ ଗତକାଲି ସିବିଆଇ ରାଜୀବ କୁମାରଙ୍କୁ ପ୍ରାୟ ଆଠଘଣ୍ଟା ଧରି ପଚରାଉଚରା କରିଥିଲା ଇତିମଧ୍ୟରେ ସିବିଆଇ ରାଜ୍ୟ ସଭା ସଦସ୍ୟ ତଥା ତୃଣମୂଳ କଂଗ୍ରେସ ନେତା କୁନାଲ ଘୋଷଙ୍କୁ ଏହି ଦୁର୍ନୀତି ମାମଲାରେ ଏଜେନ୍ସିର ସିଲଂ କାର୍ଯ୍ୟାଳୟରେ ହାଜର ହେବାକୁ ସମନ୍ ଜାରି କରିଛି ଡବୂବି ଏମଏଲଏ ସୁଟ୍ ପଶ୍ଚିମବଙ୍ଗରେ ଶାସକ ତୂଣମୂଳ କଂଗ୍ରେସ ବିଧାୟକ ସତ୍ୟଜିତ୍ ବିଶ୍ୱାସଙ୍କୁ ଗତକାଲି ସନ୍ଧ୍ୟାରେ କେହି ଅଜଣା ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଛି ବିଶ୍ୱାସ ନଦିଆ ଜିଲ୍ଲାର ମଜଦିଆସ୍ଥିତ ଫୁଲବାରିଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବାବେଳେ ଏହି ଘଟଣା ଘଟିଥିଲା ସେ ନଦିଆ ଜିଲ୍ଲାର କ୍ରିଷ୍ଣଗଞ୍ଜ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ପୁଲିସ ବ୍ୟାପକ ଚଢାଉ ଆରମ୍ଭ କରିଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ବ୍ୟବସ୍ଥାପକର ହତ୍ୟା ବୋଲି କହିଚ୍ଛନ୍ତି

ଟେକ୍ଟେଟାଇଲ ସିଲ୍କ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି ଭାରତୀୟ ରେଶମ ଉତ୍ପାଦଗୁଡିକ ଯେପରି ଅନ୍ତର୍ଜାତୀୟ ବଜାରରେ ସହଜରେ ଉପଲବ୍ଧ ହୋଇପାରିବ ସେଥିନେଇ ବୈଦେଶିକ ମନ୍ତ୍ରଶାଳୟ ବୟନଶିଳ୍ପ ମନ୍ତ୍ରଣାଳୟକୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବ ଗତକାଲି ନୂଆଦିଲ୍ଲୀଠାରେ ବୟନଶିଳ୍ପମନ୍ତ୍ରୀ ସ୍କୁତି ଇରାନୀଙ୍କ କଥାବାର୍ଭାବେଳେ ଶ୍ରୀମତୀ ସ୍ୱରାଜ କହିଛନ୍ତି ନିଜର ଗୁଣବତ୍ତା ଏବଂ ଡିଜାଇନ ପାଇଁ ପରିଚିତ ଭାରତୀୟ ରେଶମ ସାମଗ୍ରୀଗୁଡିକର ବାଣିଜ୍ୟ କାରବାର ବୃଦ୍ଧି ପାଇଁ ତାଙ୍କ ମନ୍ତ୍ରଶାଳୟ ସାହାଯ୍ୟ ଯୋଗାଇଦେବ ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରମୀତି ଇରାନୀ କହିଛନ୍ତି ତାଙ୍କ ମନ୍ତ୍ରଶାଳୟ ଆସନ୍ତାବର୍ଷ ମାର୍ଚ୍ଚସୁଦ୍ଧା ହାତରେ ବୁଣା ସୂତା ବୁଣାକୁ ବନ୍ଦ କରି ବୁନିୟାଦ୍ ମେସିନ ଯୋଗାଇଦେବାକୁ ଲକ୍ଷ୍ୟ ରଖିଛି

ପୁଡ ପାର୍କ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ହର୍ସିମ୍ରତ କୌର ବାଦଲ ଗତକାଲି ମଦୁରାଇର ଛତା ବରସାନା ରାସ୍ତାରେ ଏକ ମେଗା ଫୁଡ ପାର୍କର ଶିଳାନ୍ୟାସ କରିଛନ୍ତି

ଏହା ଉଉରପ୍ରଦେଶର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରର ଉନ୍ନତିରେ ସହାୟକ ହେବ

ଳିକେଟ ଆକ୍ଟି ହାମିନଟନ୍ଠାରେ ଉଭୟ ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ ଦଳର ନ୍ୟୁଜିଲାଣ୍ଡ ସହିତ ମୁକାବିଲା ହେବ